ଇସ୍ରୋ ଚେୟାରମ୍ୟାନ୍ ଡକ୍କର କେ ଶିବନ୍ ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କ ଅଭିନନ୍ଦନ ଜଣାଇଛନ୍ତି

ଡକୁର ଶିବନ୍ କହିଛନ୍ତି ଇସ୍ରୋ ଆଗକୁ ଏଭଳି ଅନେକ ଉପଗ୍ରହ ପଠାଇବା ପାଇଁ କାର୍ଯ୍ୟ ଜାରି ରଖିଛି

ଆମ ସମ୍ଘାଦଦାତା କ୍ଷଣାଇଛନ୍ତି ଗତକାଲିର ଏହି ସଫଳତା କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁଜିଥିବା ସମସ୍ତ ଅଚଳାବସ୍ଥାକୁ ଦୂର କରିପାରିଛି ଓ ଦେଶର ଯୋଗାଯୋଗ ମୌଳିକ ଢାଞ୍ଚାରେ ଉନ୍ନତି ପାଇଁ ରାସ୍ତା ଖୋଲି ଦେଇଛି ଏହି ଉପଗ୍ରହ ମାଧ୍ୟମରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଟେଲିଯୋଗାଯୋଗ ସେବା ପହଞ୍ଚାଯାଇ ପାରିବ

ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ମଧ୍ୟପ୍ରଦେଶର କୃଷକମାନଙ୍କୁ ସମ୍ବୋଧନ କରିବେ

ଏହାଛଡ଼ା ଏହି କାର୍ଯ୍ୟକ୍ରମରେ କିଷାନ୍ କ୍ରେଡିଟ୍ କାର୍ଡ଼ ମଧ୍ୟ ବର୍ଷନ କରାଯିବ ସେହିଭଳି ନିକଟରେ କେନ୍ଦ୍ର ସରକାର ଆଣିଥିବା ନୃତନ କୃଷକ ଆଇନଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କର ଲାଭ ସମ୍ପର୍କରେ ମଧ୍ୟ ଏହି ଅବସରରେ କୁଷକମାନଙ୍କୁ ଅବଗତ କରାଯିବ ରାଇସେନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ମୁଖ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ଅନ୍ୟାନ୍ୟ କିଲ୍ଲାଗୁଡ଼ିକରେ ଆୟୋଜିତ ଉତ୍ସବରେ ରାଜ୍ୟର ମନ୍ତ୍ରୀମାନେ ଯୋଗଦେଇ ଚାଷୀମାନଙ୍କ ଏହି ରିହାତି ଅର୍ଥ ପ୍ରଦାନ କରିବେ ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ହଜାରେ ଲେଖାଏଁ ଚାଷୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ତୋମାର ଫାର୍ମର୍ସ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଚାଷୀମାନଙ୍କର କଲ୍ୟାଣ ତଥା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କୃଷିକ୍ଷେତ୍ରରେ ସଂସ୍କାର ଆଶିଛନ୍ତି ଏହାଦ୍ୱାରା ଦେଶର କୃଷିକ୍ଷେତ୍ରରେ ଏକ ନ୍ତନ ଅଧ୍ୟାୟ ଆରମ୍ଭ ହେବା ସହ କୃଷକମାନେ ଅଧିକ ସଶକ୍ତ ତଥା ଆତ୍ମନିର୍ଭର ହୋଇପାରିବେ କୃଷକମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ପତ୍ରରେ ଶ୍ରୀ ତୋମାର ଏହା ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସର ମନ୍ତ୍ରକୁ ଆଧାର କରି ନରେନ୍ଦ୍ର ମୋଦିଙ୍କ ସରକାର କୌଣସି ପକ୍ଷପାତିତା ବିନା ପ୍ରତ୍ୟେକ ଦେଶବାସୀଙ୍କୁ ଆବଶ୍ୟକ ସେବା ଯୋଗାଇଦେଇ ଆସୁଛନ୍ତି

ଶ୍ରୀ ତୋମାର କହିଛନ୍ତି ଦେଶର ଅନେକ ଅଗ୍ରଣୀ ଚାଷୀ ତଥା କୃଷକ ସଙ୍ଗଠନ ସହିତ ସେ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସରକାରଙ୍କର ଏହି ସଂସ୍କାରକୁ ସ୍ୱାଗତ କରିଛନ୍ତି ଅନେକ ଚାଷୀ ମଧ୍ୟ ଏହି ନୃତନ ଆଇନଗୁଡ଼ିକ ମାଧ୍ୟମରେ ଲାଭ ଉଠାଇବା ଆରମ୍ଭ କଲେଣି ତେବେ ଏହି ଆଇନକୁ ନେଇ କେତେକ ଚାଷୀଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ରହିଛି ଦେଶର କୃଷି ମନ୍ତ୍ରୀ ହିସାବରେ ତାହାର ସମାଧାନ ଲାଗି ଏହା ତାଙ୍କର ସମ୍ପର୍ଣ୍ଣ ଦାୟିତ୍ୱ ବୋଲି ଶ୍ରୀ ତୋମାର କହିଛନ୍ତି ସେ କହିଛନ୍ତି ନୃତନ କୃଷି ଆଇନଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ପରିବର୍ଦ୍ଧିତ ସର୍ବନିମ୍ନ ସହାୟକ ମଲ୍ୟରେ ଚାଷୀଙ୍କଠାରୁ ଉତ୍ପାଦିତ ଦ୍ରବ୍ୟ ସଂଗ୍ରହ କରିବାରେ ଏକ ରେକର୍ଡ଼ ସୃଷ୍ଟି ହୋଇଛି ଏହାଛଡ଼ା କ୍ରୟକେନ୍ଦ୍ରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି ତେବେ ଏଭଳି ପରିସ୍ଥିତିରେ ସର୍ବନିମ୍ନ ସହାୟକ ମୂଲ୍ୟ ବନ୍ଦ୍ ହୋଇଯିବ ବୋଲି ଯେଉଁମାନେ କହୁଛନ୍ତି ତାହା ସମ୍ପର୍ଷ୍ଣ ମିଥ୍ୟା ବୋଲି ଶ୍ରୀ ତୋମାର କହିଛନ୍ତି ଭବିଷ୍ୟତରେ ମଧ୍ୟ ଏହି ବ୍ୟବସ୍ଥା କାରି ରହିବ ବୋଲି ସେ ଦୋହରାଇଛନ୍ତି

ଏଦିଗରେ ଦେଶବ୍ୟାପୀ ମଣ୍ଡିଗୁଡ଼ିକ କାର୍ଯ୍ୟ କରୁଛି ଏବଂ ଏଗୁଡ଼ିକର ଅତ୍ୟାଧୁନିକୀକରଣ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି କୃଷକ ଭାଇଭଉଣୀମାନଙ୍କୁ ନୂତନ କୃଷି ଆଇନ ସମ୍ପର୍କରେ ନିକର ଭାବନା ପତ୍ର ମାଧ୍ୟମରେ ବୁଝାଇବାକୁ କୃଷିମନ୍ତ୍ରୀ ଯେଉଁ ଉଦ୍ୟମ କରିଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି ଏହି ପତ୍ରକୁ ସମସ୍ତ ଚାଷୀଭାଇ ପଢ଼ିବା ଲାଗି ସେ ଅନୁରୋଧ କରିଛନ୍ତି ଏହାଛଡ଼ା ଏହି ପତ୍ର ଯେପରି ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚପାରିବ ସେଦିଗରେ ଚେଷ୍ଟା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଟାଟା ଗ୍ରପ୍କୁ ଆଶୋଚାମ୍ ଶିଳ୍ପ ଶତାବ୍ଦୀ ପୁରସ୍କାର ପ୍ରଦାନ କରିବେ ଟାଟା ଗ୍ରପ୍ ପକ୍ଷରୁ ରତନ ଟାଟା ଏହି ପୁରସ୍କାର ଗ୍ରହଣ କରିବେ

ୱାଶିଂଟନ୍ରେ ମହାତ୍ମାଗାନ୍ଧିଙ୍କ ପ୍ରତିମ୍ଭିକୁ କିଛି ଅସାମାଜିକ ବ୍ୟକ୍ତି ନଷ୍ଟ କରିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ବିଶ୍ୱବନ୍ଦିତ ଏହି ଶାନ୍ତି ଓ ନ୍ୟାୟର ପ୍ରତୀକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି କରାଯାଇଥିବା ଏଭଳି ହୀନ କାର୍ଯ୍ୟକୁ ଭାରତ ଦୂଢ଼ଭାବେ ନିନ୍ଦା କରିଛି ଏହାଛଡ଼ା ଆମେରିକାରେ ସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସେଠାକାର କର୍ତ୍ତ୍ୱପକ୍ଷଙ୍କ ଏଥ୍ଟପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି

ତେବେ ଏହି ସଟଣାର ସତ୍ୟତା ସମ୍ପର୍କରେ ସରକାର ଅନ୍ତ୍ରସନ୍ଧାନ କାରି ରଖିଛନ୍ତି ଏବଂ ସମ୍ପୁକ୍ତ ମସ୍ୟଜୀବୀମାନଙ୍କ ମୁକ୍ତ କରିବା ଦିଗରେ ପ୍ରଚେଷ୍ଟା କର୍ରଛନ୍ତି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି

ଏହିସବୁ ଅସ୍ତଶସ୍ତ ଘରୋଇ ଶିଳ୍ପରୁ କ୍ରୟ କରାଯିବ ଏବଂ ଏଗୁଡ଼ିକ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ ବ୍ୟବହାର କରାଯିବ

ଏହି ପଦକ୍ଷେପ କେନ୍ଦ୍ର ସରକାରଙ୍କଦ୍ୱାରା ନିଆଯାଉଥିବା ମେକ୍ ଇନ୍ ଇଷ୍ଠିଆ ଓ ଆତ୍କନିର୍ଭର ଭାରତ ଭଳି କାର୍ଯ୍ୟକ୍ରମକୁ ଅଧିକ ପ୍ରୋସାହିତ କରିବ ଜିପିଏସ୍ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ସମଗ୍ର ଦେଶରେ ଟୋଲ୍ ଗେଟ୍ଗୁଡ଼ିକରେ କିପିଏସ୍ ଭିଭିକ ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ କରାଯିବ

ନୂଆଦିଲ୍ଲୀରେ ଅନୁଷ୍ଠିତ ଆଶୋଚାମ୍ ପ୍ରତିଷ୍ଠା ସପ୍ତାହ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଟୋଲ୍ ଗେଟ୍ଗୁଡ଼ିକରେ ଯାନଗୁଡ଼ିକ ଯିବା ସମୟରେ ସ୍ୱୟଂଚାଳିତ ଭାବରେ ସମ୍ପ୍ୟକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଖାତାରୁ ଅର୍ଥ କଟିଯିବ

ପୂର୍ବରୁ ଅଷ୍ଟ୍ରେଲିଆର ପେସ୍ ବୋଲିଂକୁ ଖେଳିବାରେ ଭାରତୀୟ ବ୍ୟାଟସ୍ମ୍ୟାନ୍ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ